ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଇଆଇଟି ଭୁବନେଶ୍ୱରର ନୂତନ ପରିସର ଉଦ୍ଘାଟନ କରିବା ସହ ବ୍ରହ୍ମପୁରସ୍ଥିତ ଆଇଜର୍ର ଶିଳାନ୍ୟାସ କରିଛନ୍ତି ଏହି ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟ ଅର୍ଥନୈତିକ ସାମାଜିକ ଏବଂ ଐତିହ୍ୟସଂପର୍କିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ଏହି ଉପଲକ୍ଷେ ଆୟୋକିତ ଉହବରେ ନିଜର ଅଭିଭାଷଣ ରଖି ଶ୍ରୀ ମୋଦି କହିଛନ୍ତି ଯେ ପୂର୍ବ ଭାରତର ପ୍ରଗତିକୁ ନେଇ ଦେଶର ପ୍ରଗତି କରିବାର ପରିକଳ୍ପନା କେବଳ ତାଙ୍କ ସରକାର କରିଛନ୍ତି

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱର ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇ ଯୁବ ଇଂକିନିୟରମାନେ ଦେଶକୁ ସମୃଦ୍ଧ କରିବା ସହ ରାଜ୍ୟକୁ ମଧ୍ୟ ସମୃଦ୍ଧ କରିବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଆଜି ଶିଳାନ୍ୟାସ ହୋଇଥିବା ବିଭିନ୍ନ ପ୍ରକଳ୍ପର ପୂର୍ଣ୍ଣତା ପାଇଁ ତାଙ୍କ ସରକାର ମାଗଶାରେ ଜମି ଯୋଗାଇଦେବେ ବୋଲି ଘୋଷଣା କରିଥିଲେ ଉତ୍ସବରେ ରାଜ୍ୟପାାଳ ପ୍ରଫେସର ଗଣେଶୀ ଲାଲ୍ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ରିଭ୍ ପିଏମ୍ ବାଜପେୟୀ କଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନାର୍ଥେ ଆଜି ସଂସଦ ଭବନ ସଂଯୁକ୍ତ ପରିସରରେ ଏକ ସ୍କରଣିକା ମୁଦ୍ରା ଉନ୍ନୋଚନ କରିଛନ୍ତି ଏହି ଉନ୍ମୋଚନ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ଅଟଳଜୀ ପ୍ରାୟ ଏକଦଶନ୍ଧି ଧରି ସର୍ବସାଧାରଣ ଜୀବନରୁ ଦୂରେଇ ରହିଥିଲେ କିନ୍ତୁ ତାଙ୍କର ବିୟୋଗ ପରେ ଲୋକମାନେ ତାଙ୍କ ପ୍ରତି ଯେଭଳି ସମ୍ମାନ ପ୍ରଦର୍ଶନ କରିଛନ୍ତି ତାଙ୍କ ପ୍ରତି ଲୋକମାନଙ୍କର ସମ୍ମାନ ଓ ପ୍ରେମକୁ ଏଥିରୁ ସହଜରେ ଅନୁମାନ କରାଯାଇ ପାରିବ ସେ କହିଛନ୍ତି ଅଟଳଜୀ ଜଣେ ଟାଣୁଆ ନେତା ଥିଲେ ଏବଂ ସମାଜର ସବୁ ବର୍ଗର ଲୋକମାନଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ରହିଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷମତା ହରାଇବା ପରେ କେତେକ ବ୍ୟକ୍ତି ଧୈର୍ଯ୍ୟହରା ହୋଇପଡ଼ିଛନ୍ତି କିନ୍ତୁ ଅଟଳଜୀ ଦୀର୍ଘଦିନ ଧରି ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ଜାତୀୟ ସ୍ପାର୍ଥ ରକ୍ଷା ଲାଗି ସେ ସବୁବେଳେ ଉଦ୍ୟମ କରି ଆସିଥିଲେ ଆଉ ଜାତୀୟ ସ୍ୱାର୍ଥ ସହ ସେ କଦାପି ସାଲିସ୍ କରିନଥିଲେ ସେ କହିଛନ୍ତି ଅଟଳଜୀ ଗଣତନ୍ତ୍ର ସର୍ବୋଚ୍ଚ ବୋଲି ମାନୁଥିଲେ ଏବଂ କଦାପି ଆଦର୍ଶକୁ ଜଳାଞ୍ଚଳି ଦେଇନାହାନ୍ତି ତାଙ୍କର ଜୀବନୀ ଆଗାମୀ ପୀଢ଼ିକୁ ଅନୁପ୍ରାଣିତ କରିବ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ବିଜେପିର ବରିଷ୍ଣ ନେତା ଏଲ୍କେ ଆଡଭାନୀ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ସେଠାରେ ଉପସ୍ଥିତ ଥିଲେ

ଭୁଟାନ୍ ବୈଦେଶିକ ମନ୍ତ୍ରୀ ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଓ ବରିଷ୍ଣ କର୍ମକର୍ତ୍ତାମାନେ ତାଙ୍କ ସହ ଆସିବେ ଏକ ଇସ୍ତାହାରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଓ ଭୁଟାନ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଥିବା ସମୟରେ ସେ ଭାରତ ଗସ୍ତରେ ଆସୁଛନ୍ତି ତାଙ୍କର ଭାରତ ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁଙ୍କୁ ସାକ୍ଷାତ କରିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅନ୍ୟ ମନ୍ତ୍ରୀମାନେ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଭାରତ ଓ ଭୁଟାନ ମଧ୍ୟରେ ଘନୀଷ୍ଣ ବନ୍ଧୁତ୍ୱପୂର୍ଣ୍ଣ ସଫପର୍କ ଓ ସହଯୋଗ ରହିଛି ଏହି ସଂପର୍କ ପ୍ରାୟ ସବୁ ସ୍ତରରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ଏବଂ ପାରସରିକ ବୁଝାମଣା ଉପରେ ପର୍ଯ୍ୟବସିତ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇଦେଶକୁ ସେମାନଙ୍କ ମଧ୍ୟରେ ଭାଗିଦାରୀ ସଫପର୍କରେ ଘଟିଥିବା ଅଗ୍ରଗତିର ସମୀକ୍ଷା କରିବା ଓ ବନ୍ଧୁତା ଏବଂ ସହଯୋଗ ବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରିବ ମାନେକା ଗାନ୍ଧି ଦେଶର କନ୍ୟାଶ୍ରମଗୁଡ଼ିକରେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡ଼େଇବା ପାଇଁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ଆକାଶବାଣୀ ସମ୍ଭାଦ ସେବା ସହ ଏକ ସାକ୍ଷାତକାର ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି ଅଭିଯୋଗ ଆସୁଥିବା କନ୍ୟାଶ୍ରମଗୁଡ଼ିକୁ ତାଙ୍କ ମନ୍ତ୍ରଣାଳୟର ଅଧିକାରୀମାନେ ଯାଉଛନ୍ତି ଏବଂ ଯଦି କେଉଁଠି ନିୟମ ଲଂଘନ କରାଯାଉଛି ସେହି କନ୍ୟାଶ୍ରମଗୁଡ଼ିକୁ ବନ୍ଦ କରିଦିଆଯାଉଛି କନ୍ୟାଶ୍ରମଗୁଡ଼ିକ ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ ପରିସର ସ୍ଥାପନ ସକାଶେ ତାଙ୍କ ମନ୍ତ୍ରଣାଳୟ ଯୋଜନା କରୁଥିବା ଶ୍ରୀମତୀ ଗାନ୍ଧୀ କହିଛନ୍ତି ଡବ୍ବି ବିଜେପି ୟାତ୍ରା ବିଜେପି କହିଛି ପଶ୍ଚିମବଙ୍ଗରେ ଏହାର ପ୍ରସ୍ତାବିତ ରଥଯାତ୍ରା ପାଇଁ ଅନୁମତି ଲୋଡ଼ି ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବିଜେପି ରାଜ୍ୟ ଶାଖା ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ଓ ଶେଷପର୍ଯ୍ୟନ୍ତ ସଂଗ୍ରାମ କରିବ ବିଜେପିର ରଥଯାତ୍ରା କରାଇ ନ ଦେବାକୁ ତ୍ତ୍ଣମ୍ବଳ କଂଗ୍ରେସ ସରକାର ଷଡ଼ଯନ୍ତ କରୁଥିବାର ସେ ଦୋଷାରୋପ କରିଛନ୍ତି

ସିବିଏସ୍ଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ସ୍ୱଚୀ ଘୋଷଣା କରିଛି

ଘନକୁହୁଡ଼ି ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଦିଲ୍ଲୀ ପଞ୍ଜାବ ହରିୟାଣା ରାଜସ୍ଥାନ ଓ ଉତ୍ତରପ୍ରଦେଶରେ କାଁଭାଁ କେତେକ ସ୍ଥାନରେ ଘନକୁହୁଡ଼ି ଓ ଅତ୍ୟଧିକ ଘନ କୁହୁଡ଼ି ପଡ଼ିଥିବାର ଜଣାଯାଇଛି

ମୁଜାଫରନଗର ଜିଲ୍ଲାରେ ତାପମାତ୍ରା ଶ୍ଚନ୍ୟ ଡିଗ୍ରୀରେ ପହଞ୍ଚିଛି

କୁହୁଡ଼ି ଯୋଗୁଁ ରେଳ ଓ ସଡ଼କ ପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି

କାଶ୍ମୀର ଉପତ୍ୟକାରେ ଶୀତର ପ୍ରକୋପ ସବାଧିକ ଥିବାର ଜଣାପଡ଼ିଛି

ତାମିଲନାଡ଼ୁ ଏବଂ ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ କେରଳର କାଁଭାଁ କେତେକ ସ୍ଥାନରେ ବର୍ଷା ହୋଇଥିବାର ଖବର ମିଳିଛି ପାକ୍ ଫାୟାରିଂ ପାକିସ୍ତାନୀ ସୈନ୍ୟମାନେ ଆଜି ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣରେଖାସ୍ଥିତ ଭାରତୀୟ ଆଗୁଆ ଘାଟି ଓ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି ନୌଶେରା ସେକ୍ଟରରେ ଏହି ଗୁଳିଗୋଳା ବର୍ଷଣ ହୋଇଛି ଜାଞ୍ଗୁଠାରେ ପ୍ରତିରକ୍ଷା ସ୍ତ୍ରରେ କୁହାଯାଇଛି ସୀମାରେ ପହରା ଦେଉଥିବା ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରି ଥିଲା ଗୁଳିଗେଳା ବିନିମୟରେ କ'ଣ କ୍ଷୟକ୍ଷତି ଘଟିଛି ସେ ସଂକ୍ରାନ୍ତରେ କୌଣସି ଖବର ମିଳିନାହିଁ

ଗତକାଲି ଏହି ବିସ୍ଫୋରଣ ଘଟିଛି

ପୋଲିସ୍ କହିଛି ସେହି ବସ୍ରେ ଭାରତ ତିବ୍ଦତ ସୀମା ପୋଲିସ୍ ଆଇଟିବିପି ଯବାନମାନେ ଯାଉଥିଲେ ବସ୍ଟି ରାସ୍ତାରୁ ଖସିଯାଇ ଏକ ଖାତ ମଧ୍ୟରେ ପଡ଼ିଥିଲା ଆହତମାନଙ୍କୁ ରାମବନ ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି ଗୁରୁତର ଭାବେ ଆହତ ଯବାନମାନଙ୍କୁ ଜାମ୍ମୁ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି

ପୂର୍ବରୁ ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ଭାବେ ଓ ସଚିନ ପାଇଲଟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି ପରେ ସଚିନ ପାଇଲଟ୍ଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି

ଏହି ସଂସ୍ଥା କହିଛି ଯେ ସାମରିକ ଓ ପ୍ରଲିସ୍ କର୍ମଚାରୀମାନେ ଭଙ୍ଗାର୍ଜା ଅଶ ତଳୁ ଖୋଜାଖୋଜି କରୁଛନ୍ତି ଏହି କାର୍ଯ୍ୟ ସପ୍ତାହକ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଇଛି

ନର୍ଥ ଇଷ୍ଟର୍ଣ୍ଣ ୱାରିଅର୍ସର ସାଇନା ନେହୱାଲ ଟାଇ ମ୍ୟାଚ୍ ଖେଳିନଥିଲେ ତାଙ୍କ ସ୍ଥାନରେ ରତୁପର୍ଣ୍ଣା ଦାସ ଖେଳିଥିଲେ